ଯଦୁଗୋଡ଼ାରେ ୟୁରାନିୟମ୍ ଖଣିରେ ଭାରତର ଗଭୀରତମ ଅଣ୍ଡରଗ୍ରାଉଣ୍ଡ୍ ଲାବୋରେଟୋରୀ ପ୍ରତିଷ୍ଷା କରିବାରେ ସେ ଥିଲେ ପ୍ରମୁଖ ସ୍ତ୍ରଧର

ଆସନ୍ତାକାଲି ମାହାଙ୍ଗାରୁ ଏହି କାର୍ଯ୍ୟକ୍ରମର ଶୁଭାର ସରକାରଙ୍କ ମହିଳା ବିରୋଧୀ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି

ବୈଠକ ରାକ୍ୟରେ ମାଓ ମୁକାବିଲା ରଶନୀତି ନେଇ ଆଜି କୋରାପୁଟଠାରେ ଏକ ସମୀକ୍ଷା ବୈଠକ ଅନୁଷିତ ହୋଇଯାଇଛି

କାର୍ରେ ଥିବା ଦୁଇଜଣ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଷାରେ ଚିକିିିତ ହେଉଛି